ବିଜେପି ଓ କଂଗ୍ରେସର କଡ଼ା ସମାଲୋଚନା

ଆକି ରାଷ୍ଟ୍ରପତି ଭବନଠାରେ ଅନୁଷିତ ନିତି ଆୟୋଗ ପରିଚାଳନା ପରିଷଦର ଚତୁର୍ଥ ବୈଠକରେ ଯୋଗ ଦେଇ ପ୍ରଧାନମନ୍ତୀ ଦେଶର ବିଭିନ୍ନ ଅଞ୍ଚଳ ମଧ୍ଧରେ ରହୁଥିବା ଅର୍ଥନୈତିକ ଅସନ୍ତୁଳନକୁ ଦୂରେଇବା ଉପରେ ଗୁରୁତ୍ୱାରୋପ କରିଛନ୍ତି

କେନ୍ଦ୍ରମନ୍ତୀ କୁଏଲ ଓରାମ ଏନେଇ ମୁଖ୍ୟମନ୍ତୀ ତଥା ରାକ୍ୟ ସରକାରଙ୍କୁ କଡା ସମାଲୋଚନା କରିଛନ୍ତି

ନୀତିଆୟୋଗର ଯୁଗ୍ଗ ସଚିବ ଅଜିତ୍ ସାହୁଙ୍କ ଅଧ୍ଘକ୍ଷତାରେ ଆସିଥିବା ଏହି ଦଳ ଜିଲ୍ଲାର ଉମରକୋଟ ଓ ଝରିଗାଁ ବ୍ଲକର ବିଭିନ୍ନ ଗ୍ରାମ ପରିଦର୍ଶନ କରିଥିଲେ ବ୍ଲକରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନଯୋଜନା ପ୍ରଧାନମନ୍ତୀ ଗ୍ରାମୀଶ ଆବାସ ଉଜ୍ ସୌଭାଗ୍ୟ ମିଶନ ଇନ୍ଦ୍ରଧନୁଷ ପ୍ରଧାନମନ୍ତୀ ଜୀବନଜ୍ୟୋତି ଜୀବନ ସୁରକ୍ଷା ଓ ଅଟଳ ପେନସନ ଯୋଜନାର କାର୍ଯ୍ୟ ତଦାରଖ କରିଥିଲେ ଉମରକୋଟ ବ୍ଲକର ଟିପାପାଶି ଗ୍ରାମରେ ହିତାଧିକାରୀ ମାନଙ୍କୁ ଉଜ୍ୱଳା ଯୋଜନାରେ ଗ୍ୟାସ୍ ସଂଯୋଗ ପ୍ରଦାନ କରିଥିଲେ

ସବୁକିଛି ଠିକ୍ଠାକ୍ ଥିଲା

ହେଲେ ସେତେବେଳକୁ ଜଣେ ଶିଶୁର ମୂତ ହୋଇଥିବାବେଳେ କେତେକ ନିଖୋଜ ହୋଇଯାଇଥିଲେ

ସମସ୍ତ ମୂତାହତ ନୟାଗଡ ଓ ଭୁବନେଶ୍ୱରର ବୋଲି ଜଣାପଡିଛି

ଶିବପାର୍ବତୀଙ୍କ ବିବାହ ପାଇଁ ନିର୍ବନ୍ଧ ଓ ଦେବନିମନ୍ତଶ କାର୍ଯ୍ୟ ସମ୍ମନ୍ନ ହୋଇଛି

ଏଥଲାଗି ସମ୍ମଲପୁରର ବିଭିନ୍ ପଡାରେ ରାକ୍ୟ ତଥା ରାକ୍ୟ ବାହାରୁ ବିଭିନୁ ସାଂସ୍କୁତିକ ଅନୁଷାନର କଳାକାରମାନେ ପହଞ୍ଠଥିବାର ଜଶାଯାଇଛି

ବଲ୍କଭୋଗଠାରୁ ମହାପ୍ରଭୁଙ୍କ ନୀତି ବନ୍ଦ ରହିଥିବା ଜଣାପଡିଛି ଭଦ୍ରକର ପ୍ରସିଦ୍ଧ ଆରଡ଼ିର ଆଖଣ୍ଡଳମଣିଙ୍କ ପୀଠରେ ଶିବ ପାର୍ବତୀଙ୍କ ବିବାହ ପାଇଁ ଆୟୋଜନ ଚାଲିଛି

ଶ୍ରୀଜୀଉଙ୍କ ନବଯୌବନ ଦର୍ଶନ ଚଳିତବର୍ଷ ହେବ କି ନାହିଁ ସେଥିନେଇ ଛତିଶା ନିଯୋଗ ନିଷ୍ବଭି ନେବ

ଏହିସବୁ ସ୍ୱତନ୍ତ ନୀତିକାନ୍ତି ପାଇଁ ସମୟ ନିର୍ଦ୍ଧାରଣ କରାଯିବ

ଅସ ସାଧାରଣ ଜୀବନକୁ ଅସ୍ତବ୍ୟସ୍ତ କରିଦେଇଛି